ସୂଚନାଯୋଗ୍ୟ ଜଷ୍ଟିସ ଦୀପକ ମିଶ୍ର ଗତକାଲି ପ୍ରଧାନ ବିଚାରପତି ପଦରୁ ଅବସର ଗ୍ରହଣ କରିଛନ୍ତି

ଆଜି ଏହି କମିଟିର ବୈଠକ ବସିବାର ସ୍ୟାବନା ରହିଛି

ପୁରୀ ବନ୍ଦ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଜି ପୁରୀ ବନ୍ଦ ଡାକରା ଦିଆଯାଇଛି

ଏହାର ଲାଭ ନେବା ପାଇଁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି